କାପାନ୍ରେ ତାଙ୍କର ରହଣି ସମୟରେ ସେ କାପାନ୍ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ତ୍ରୟୋଦଶ ଭାରତ ଜାପାନ ବାର୍ଷିକ ଶିଖର ବୈଠକରେ ଯୋଗଦେବେ ଏହା ଶ୍ରୀ ମୋଦି ଓ ଶ୍ରୀ ଆବେଙ୍କ ମଧ୍ୟରେ ପଞ୍ଚମ ବାର୍ଷିକ ଶିଖର ବୈଠକ ଓ ଦ୍ୱାଦଶ ବୈଠକ ହେବ ଭାରତ ଓ ଜାପାନ୍ ମଧ୍ୟରେ ସ୍ୱତନ୍ତ୍ର ଭାଗିଦାରୀ ଓ ଆନ୍ତର୍କାତିକ ସହଯୋଗ ଢାଞ୍ଚା ଅନ୍ତସାରେ ଦୂଇ ନେତା ଅନେକ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଆନ୍ତାର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ

ପ୍ରଞ୍ଜିନିବେଶପାଇଁ ଭାରତକ୍ତ ଏକ ଆକର୍ଷଣୀୟ କେନ୍ଦ୍ର ଭାବେ ସେ ଜାପାନ୍ ପ୍ରଞ୍ଜିନିବେଶକାରୀମାନଙ୍କ ସମ୍ମଖରେ ଉପସ୍ଥାପନ କରିବେ ଓ ଟୋକିଓରେ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ମଧ୍ୟ ଉଦ୍ବୋଧନ ଦେବେ ଜାପାନ୍ରେ ଅବସ୍ଥାପିତ ପ୍ରବାସୀ ଭାରତୀୟମାନଙ୍କଦ୍ୱାରା ଆୟୋଜିତ ଏକ ସାମୃହିକ ସ୍ୱାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗ ଦେବେ ତାଙ୍କ ଜାପାନ୍ ଗସ୍ତ ପୂର୍ବରୁ ଏକ ବିବୃତ୍ତି ଦେଇ ଶ୍ରୀ ମୋଦି କହିଛନ୍ତି ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କରେ ଉନ୍ଦତି ଆଶିବ ଓ ଏକ ସମୃଦ୍ଧ ତଥା ଉତ୍ତମ ଭବିଷ୍ୟତ ପାଇଁ ଭାଗିଦାରୀକୁ ସୁଦୃତ୍ କରିବ ସେ କହିଛନ୍ତି ଏହି ଦ୍ୱିପକ୍ଷୀୟ ସମ୍ପର୍କ ଭାରତର ଆକ୍ଟ ଇଷ୍ଟ ନୀତି ଓ ଏକ ଉନ୍କକ୍ତ ତଥା ସାମୃହିକ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗଠନପାଇଁ ଦୂରଦୃଷ୍ଟି ଓ ପ୍ରତିଶ୍ରୁତିବଦ୍ଧତା ଭଳି ଦୃଢ଼ ଭିଭିଭୂମି ଉପରେ ଗଡ଼ିଉଠିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନ୍ରେ ତାଙ୍କର କଥାବାର୍ତ୍ତା ପରେ ସ୍ୱାସ୍ଥ୍ୟ ଡିଜିଟାଲ୍ ବୈଷୟିକ ଜ୍ଞାନ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଦୁର୍ବିପାକ ବିପଦ ହ୍ରାସ ଓ ଦୁର୍ବିପାକ ସହାୟତା ମୌଳିକ ଡାଞ୍ଚା ଆଦି ନୂଆ ନୂଆ କ୍ଷେତ୍ରରେ ପୁଞ୍ଜିନିବେଶ ଓ ସହଯୋଗ ବୃଦ୍ଧି ପାଇବ ୟୁଏନ୍ ସାଙ୍କ୍ସନ୍ ଟେରରିଷ୍ଟ ସଶସ୍ତ ଲଢ଼େଇ ଚାଲିଥିବା ଅଞ୍ଚଳଗୁଡ଼ିକରେ ଯେଉଁ ସନ୍ତାସବାଦୀ ଓ ସନ୍ତାସବାଦୀ ସଙ୍ଗଠନ ଯୌନ ନିର୍ଯାତନା ଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ରହିଛନ୍ତି ସେଗୁଡ଼ିକର ତାଲିକା ପ୍ରସ୍ତୁତ କରିବାପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରିବାକୁ ଭାରତ କାତିସଂଘ ନିରାପତ୍ତା ପରିଷଦକୁ ଆହ୍ୱାନ ଦେଇଛି ଜାତିସଂଘରେ ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପଲୋମୀ ତ୍ରିପାଠୀ କହିଛନ୍ତି ଶାନ୍ତି ପ୍ରକ୍ରିୟାରେ ମହିଳାମାନଙ୍କର ଭୂମିକା ଓ ଅଭିଜ୍ଞତା ଅତ୍ୟନ୍ତ ଅବହେଳିତ ସ୍ତରରେ ରହିଛି ମହିଳା ଶାନ୍ତି ଓ ନିରାପତ୍ତା ଶୀର୍ଷକ ଜାତିସଂଘ ନିରାପତ୍ତା ପରିଷଦର ଏକ ବିତର୍କରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀମତୀ ତ୍ରିପାଠୀ ଯୁଦ୍ଧ ଚାଲିଥିବା ଅଞ୍ଚଳରେ ସନ୍ତାସବାଦୀ ଓ ସନ୍ତାସବାଦୀ ସଙ୍ଗଠନଗୁଡ଼ିକଦ୍ୱାରା କରାଯାଉଥିବା ଯୌନ ନିର୍ଯାତନା ଅପହରଣ ଓ ମହିଳାମାନଙ୍କ ଚୋରାଚାଲାଣ ବିଷୟରେ ଉଦ୍ବେଗ ପ୍ରକାଶ କରିଛନ୍ତି ସେ କହିଛନ୍ତି ମହିଳାମାନଙ୍କ ସୁରକ୍ଷା ଶାନ୍ତି ଓ ନିରାପତ୍ତା ହାସଲପାଇଁ ପରିଷଦକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବାକୁ ହେବ ଏକ୍ଷେତ୍ରରେ ଆନ୍ତର୍କାତିକ ସହଯୋଗର ଆବଶ୍ୟକତା ପ୍ରତି ଗୁରୁତ୍ୱ ଆରୋପ କରି ସେ କହିଛନ୍ତି ବିଶ୍ୱର କୌଣସି ଦେଶ ଏକାକୀ ଏହି ଚ୍ୟାଲେଞ୍ଗୁଡ଼ିକର ମୁକାବିଲା କରିପାରିବ ନାହିଁ ପୂର୍ବରୁ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟ୍ରୋନିଓ ଗୁଟେରସ୍ ବିତର୍କରେ ଉଦ୍ବୋଧନ ଦେଇ ଶାନ୍ତି ପ୍ରକ୍ରିୟାରେ ମହିଳାମାମାନଙ୍କ ଅଂଶଗ୍ରହଣ ବହୁତ କମ୍ ରହିଥିବାର ଉଲ୍ଲେଖ କରିଛନ୍ତି

ନିରାପତ୍ତା ବିଭାଗ ସୂତ୍ରରୁ କୁହାଯାଇଛି ଶ୍ରୀନଗର ଉପକଣ୍ଠରେ ଅବସ୍ଥିତ ୱାଗୁରା ନାଓଗାମ୍ ବିଦ୍ୟୁତ୍ ଗ୍ରୀଡ଼୍ ଷ୍ଟେସନ୍ଠାରେ ସନ୍ତାସବାଦୀମାନେ ଏକ ଜଗୁଆଳୀ ଘାଟି ଉପରେ ଆକ୍ରମଣ କରିଥିଲେ ସିଆଇଏସ୍ଏଫ୍ର ଆସିଷ୍ଟାଣ୍ଟ ସବ୍ଇନ୍ସେକ୍ଟର ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ପରେ ତାଙ୍କର ହସ୍ୱିଟାଲ୍ରେ ମୃତ୍ୟୁ ହୋଇଥିଲା ତାଙ୍କର ନାମ ରାଜେନ୍ଦ୍ର ପ୍ରସାଦ ବୋଲି କଣାପଡ଼ିଛି କୌଣସି ସନ୍ତାସବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହିଁ ଜେକେ ନୋଟିଫିକେସନ୍ ଜନ୍ମୁ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଗତକାଲି ବିଜ୍ଞପ୍ତି ଜାରି କରିଛନ୍ତି ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଏହି ବିଜ୍ଞପ୍ତିରେ କାର୍ଗିଲ୍ ଓ ଲେହ ସମେତ କାଶ୍ମୀର ଡିଭିଜନ୍ର ବିଭିନ୍ନ ଅଞ୍ଚଳରେ ନିର୍ବାଚନ ହେବ

ଗୋଭ୍ଟ୍ ଆଧାର ସୁପ୍ରିମ୍କୋର୍ଟଙ୍କର ନୂଆ ନିର୍ଦ୍ଦେଶ ଅନୁସାରେ ଉପସ୍ଥିତ ମୋବାଇଲ୍ ଫୋନ୍ ଗ୍ରାହକ ଓ ନୂଆ ମୋବାଇଲ୍ କନେକ୍ସନ୍ ଯୋଗାଇବା ସ୍ଥଳେ ଗ୍ରାହକମାନଙ୍କର ଆଧାରର ଇଲେକ୍ଟ୍ରୋନିକ୍ ଯାଞ୍ଚ ନ କରିବାକୁ ସରକାର ସମସ୍ତ ଟେଲି ଯୋଗାଯୋଗ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗତମାସରେ ସୁପ୍ରିମ୍କୋର୍ଟ ତାଙ୍କର ଏକ ରାୟରେ ଆଇନଗତ ନିୟମ ନ ଥିବା ସ୍ଥଳେ ବେସରକାରୀ କମ୍ପାନୀମାନଙ୍କୁ ଆଧାରର ବ୍ୟବହାର କରିବା ଉପରେ କଟକଣା ଲାଗୁ କରିଥିଲେ ଏହି ନିର୍ଦ୍ଦେଶର ପାଳନ କରିବାକୁ ଯାଇ ଟେଲିକମ୍ ବିଭାଗ ସମସ୍ତ ଟେଲି ଯୋଗାଯୋଗ କମ୍ପାନୀଗୁଡ଼ିକୁ ଆଧାରଭିତ୍ତିକ କେୱାଇସିର ବ୍ୟବହାର ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦେଇଛି

ଯଦି ଗ୍ରାହକ ସ୍ୱେଚ୍ଛାକୃତ ଭାବେ ଆଧାର ନମ୍ଭର ଦେବାକୁ ପ୍ରସ୍ତୁତ ହୁଅନ୍ତି ସେ କ୍ଷେତ୍ରରେ ଆଧାର କାର୍ଡ଼ର ବ୍ୟବହାର କରିବାପାଇଁ ଟେଲିକମ୍ ବିଭାଗ ଅନୁମତି ଦେଇଛି

ଉତ୍ତର ପୂର୍ବାଞ୍ଚଳକୁ ଅନୁଭବ କରିବା ଶୀର୍ଷକ ଏହି ଉତ୍ସବ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର ସହଯୋଗରେ ଉତ୍ତର ପୂର୍ବାଞ୍ଚଳ ପରିଷଦ ଏବଂ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଇଛି ଏହି ଉତ୍ସବରେ ଉତ୍ତର ପୂର୍ବାଞ୍ଚଳର ବିବିଧ ସଂସ୍କୃତି ଓ ଐତିହ୍ୟ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଯିବ ଏଠାରେ ଉତ୍ତର ପୂର୍ବାଞ୍ଚଳର କଳା ସ୍ଥାପତ୍ୟ ହସ୍ତଶିଳ୍ପ ପର୍ଯ୍ୟଟନ ଖାଦ୍ୟ ଓ ସଂସ୍କୃତି ଆଦି ସମ୍ପର୍କରେ ଜନସାଧାରଣ ସ୍ନଚନା ପାଇପାରିବେ ଏହି ଅବସରରେ ସେହି ଅଞ୍ଚଳରେ ନିର୍ମିତ ଚଳଚ୍ଚିତ୍ରର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେଉଛି କମିଟି ରାମ୍ ନାଏକ ଦେଶରେ କୃଷକମାନଙ୍କ ଆୟ ଦୁଇଗୁଣା କରିବା ସମ୍ପର୍କରେ ବିଭିନ୍ନ ମତାମତ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ଙ୍କ ଦ୍ୱାରା ଗଠିତ ରାଜ୍ୟପାଳମାନଙ୍କ ଏକ କମିଟି ଗତକାଲି ସେମାନଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି

ଏଗୁଡ଼ିକ୍ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପ୍ରାକୃତିକ ସମ୍ପଦର ଅବକ୍ଷୟ କ୍ଷାରଜଳ ସମସ୍ୟା ଫସଲ ପ୍ରକ୍ରିୟାକରଣ ଓ ସଂରକ୍ଷଣ ଅଭାବ ଆଦି ଅନ୍ତର୍ଭୁକ୍ତ କୃଷକମାନଙ୍କ ସମସ୍ୟା ଦୂର କରିବାପାଇଁ ସ୍ୱତନ୍ତ୍ର କୃଷିଭିତ୍ତିକ ଜୋନ୍ ଏବଂ ଅଞ୍ଚଳଭିତ୍ତିକ ଶସ୍ୟ ପାଇଁ ଆଞ୍ଚଳିକ ହବ୍ ଗଠନ କରିବାକୁ ମଧ୍ୟ ରିପୋର୍ଟରେ ସ୍ୱପାରିସ୍ କରାଯାଇଛି

ମଣିପୁରୀ ନୃତ୍ୟକୁ ଜୀବନ୍ତ ରଖିବା ନୃତ୍ୟ ମାଧ୍ୟମରେ ସୌହାର୍ଦ୍ଦ୍ୟ ବଜାୟ ରଖିବା ଓ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର୍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା କ୍ଷେତ୍ରରେ ଅବଦାନ ଯୋଗୁଁ ଶ୍ରୀ ସିଂଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି

ଏଥିରେ ଏକ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୁମାର ସିଂହଜିତ୍ ସିଂ ରାମ ବଞ୍ଜି ସୂତାର ଏବଂ ଛ୍ରାନଟ୍ ସଂସ୍ଥା ସହ ଜଡ଼ିତ ଶିଳ୍ପୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ହକି ମସ୍କାଟ୍ରେ ଚାଲିଥିବା ଏସୀୟ ଚମ୍ପିୟନ୍ୱ ଟ୍ରଫି ହକି ଟୁର୍ଣ୍ଣାମେଣ୍ଟ୍ରେ ଗତଥରର ଚାମ୍ପିୟନ୍ ଭାରତ ଆଜି ଏସୀୟ ସ୍ୱର୍ଷପଦକ ବିଜେତା ଜାପାନକୁ ସେମିଫାଇନାଲ୍ରେ ଭେଟିବ

ଅପରପକ୍ଷରେ ଅନ୍ୟ ଏକ ସେମିଫାଇନାଲ୍ରେ ଆକି ପାକିସ୍ତାନ ଓ ମାଲେସିଆ ମଧ୍ୟରେ ଲଢ଼େଇ ହେବ

ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍କଭି ନେଇଛି